ପିଏମ୍ ଗୁଜରାଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ଗାନ୍ଧିନଗରରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନ ଧନ୍ ଯୋଜନାର ଶୁଭାରମ୍ଭ କରିବେ ଅଣସଙ୍ଗଠିତ କ୍ଷେତ୍ରର ଶ୍ରମିକ ଏବଂ ଦିନମକୁରିଆମାନଙ୍କ ପାଇଁ ଏହି ଜାତୀୟ ପେନ୍ସନ୍ ଯୋଜନା ଚଳିତବର୍ଷ ଫେବୃୟାରୀ ମାସର ମଧ୍ୟବର୍ତ୍ତୀକାଳୀନ ବଜେଟ୍ରେ ଘୋଷଣା କରାଯାଇଥିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଦାଲାଜ୍ର ଅନ୍ନପୂର୍ଣ୍ଣା ଧାମ ଟ୍ରଷ୍ଟ ଗସ୍ତ କରି ଶିକ୍ଷଣ ଭବନ ଏବଂ ଏକ ବିଦ୍ୟାର୍ଥୀ ଭବନର ଉତ୍ସବରେ ଯୋଗଦେବେ

ଏହି ଅବସରରେ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ କନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ଯୋଜନାର ହିତାଧିକାରୀଙ୍କୁ ଗୋଲ୍ଡ କାର୍ଡ ମଧ୍ୟ ବଣ୍ଟନ କରିଥିଲେ

ଏହି ଦୁଇ ଲାଟିନ୍ ଆମେରିକୀୟ ଦେଶ ସହିତ ଦ୍ୱିପକ୍ଷୀୟ ସଂପର୍କକୁ ସୁଦୃଢ଼ କରିବା ଏହି ଗସ୍ତର ଲକ୍ଷ୍ୟ ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ଜଣେ ଭାରତୀୟ ଉପରାଷ୍ଟପତିଙ୍କର ଏହା ପ୍ରଥମ ପାରାଗ୍ରଏ ଗସ୍ତ ହେବ ପାରାଗୁଏରେ ପହଞ୍ଚବା ପରେ ଶ୍ରୀ ନାଇଡୁ ଜାତୀୟ ବୀରମାନଙ୍କ ସ୍କାରକୀ ପରିଦର୍ଶନ କରି ସେ ଦେଶର ଶହୀଦ ସୈନ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ପରେ ସେ ପାରାଗୁଏର ରାଷ୍ଟ୍ରପତି ମାରିଓ ଆବ୍ଡୋ ବେନିତେକ୍ଙ୍କ ସହ ବୈଠକରେ ଯୋଗଦେବେ ଉପରାଷ୍ଟ୍ରପତି ଜାତୀୟ କଂଗ୍ରେସର ସଭାପତି ସିଲ୍ଭିଓ ଓଭେଲାର୍ଙ୍କୁ ମଧ୍ୟ ଭେଟିବେ ଏବଂ ପାରାଗୁଏଠାରେ ଭାରତୀୟ ସଂପ୍ରଦାୟଙ୍କ ପାଇଁ ଆୟୋଜିତ ଏକ ସ୍ୱାଗତ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବେ

ପରେ ସେ କୋଷ୍ଟାରିକା ରାଷ୍ଟ୍ରପତି କାର୍ଲସ୍ ଆଲ୍ଭାରାଡୋଙ୍କୁ ସାକ୍ଷାତ କରିବା ସହିତ ଏକ ଉଚ୍ଚ ପ୍ରତିନିଧିସ୍ତରୀୟ ବୈଠକରେ ଯୋଗଦେବେ

ଭାରତୀୟ ନୌସେନାର ଆଇଏନ୍ଏସ୍ ସାରଦା ହେଉଛି ଏକ ପ୍ରହରୀ ନୌଭେଳା ଯାହା କେରଳ ଏବଂ ଲାକ୍ଷାଦ୍ୱୀପରେ ତଟ ସୁରକ୍ଷା ପାଇଁ ମୁତୟନ ରହିଛି

ଗତକାଲି ଡେରାଡୁନ୍ଠାରେ ସୌର୍ଯ୍ୟ ସମ୍ମାନ ସମାରୋହ ଅବସରରେ ଶ୍ରୀମତୀ ସୀତାରମଣ ଏହା କହିଛନ୍ତି

ଦିଲ୍ଲୀଠାରେ ନିର୍ମିତ ଜାତୀୟ ସମର ସ୍କାରକୀ ଦେଶ ପାଇଁ ବଳିଦାନ ଦେଇଥିବା ଶହୀଦମାନଙ୍କ ଉଦ୍ୟମକୁ ମନେ ପକାଇବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି

ଜଣେ ସରକାରୀ ଅଧିକାରୀ କହିଛନ୍ତି ଦେଶରେ ଯୋଗାଯୋଗ ବ୍ୟବସ୍ଥା ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି

ମୁଖପାତ୍ର ଜଶଙ୍କ କହିଛନ୍ତି ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶହଶହ ଲୋକଙ୍କୁ ସୁରକ୍ଷା ବାହିନୀ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତରିତ କରିଛି

ବର୍ଷା ବନ୍ଦ ହୋଇ ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ଲୋକମାନେ ଏବେ ମଧ୍ୟ ଅସ୍ଥାୟୀ ଶିବିରରେ ରହିଛନ୍ତି ଜେକେ ଇସିଆଇ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ଅଧ୍ୟକ୍ଷତାରେ କମିଶନ୍ ର ଏକ ଦଳ ଜାନ୍ମୁ କାଶ୍ମୀରରେ ଲୋକସଭା ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିବା ପାଇଁ ସେହି ରାଜ୍ୟକୁ ଦୁଇଦିନିଆ ଗସ୍ତ କରିଛନ୍ତି

ନ୍ୟାସନାଲ୍ କନ୍ଫରେନ୍ସପିଡିପି କଂଗ୍ରେସ ବିଜେପି ସିପିଆଇଏମ୍ ଏବଂ ପିଡିଏଫ୍ର ବରିଷ୍ଣ ନେତାମାନେ ନିର୍ବାଚନ କମିଶନଙ୍କ ସହ ବିଚାର ବିମର୍ଶ କରିଛନ୍ତି ଏଥିସହ ପୁଲିସ୍ ଅଧିକାରୀ ଓ ଜନସାଧାରଣଙ୍କ ସହ ମଧ୍ୟ ଏହି ଦଳ ଆଲୋଚନା କରିଛି ଆଜି ଜାଞ୍ଚୁଠାରେ ଏହି ଟିମ୍ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଭେଟିବା ସହ ମୁଖ୍ୟ ଶାସନ ସଚିବ ବିଭିଆର୍ ସୁବ୍ରମଣ୍ୟମ୍ ଏବଂ ପୁଲିସ୍ ଡିକି ଦିଲ୍ବାଗ୍ ସିଂଙ୍କ ସହ ଆଲୋଚନା କରିବେ ରୁଷିଆ ଆର୍ମ ଟ୍ରିଟି ରାଷ୍ଟ୍ରପତି ଭ୍ଲାଡିମିର୍ ପୁତିନ୍ ଶୀତଳ ଯୁଦ୍ଧ ସମୟରେ ଆମେରିକା ସହିତ ହୋଇଥିବା ଏକ ପ୍ରମୁଖ ଚୁକ୍ତିରୁ ରୁଷ୍ ଓହରିଯିବା ପାଇଁ ଆନୁଷ୍ଠାନିକ ଭାବେ ନିଷ୍କଭି ନେଇଛନ୍ତି

ଏହି ରାଜିନାମାରେ ଥିବା ସର୍ତ୍ତକୁ ଯୁକ୍ତରାଷ୍ଟ୍ର ଆମେରିକା ଲଂଘନ କରିଥିବା ପରିପ୍ରେକ୍ଷୀରେ ରୁଷ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ମସ୍କୋ ଏବଂ ୱାଶିଟନ୍ ପରସରକୁ ଏହି ଆଇଏନ୍ଏଫ୍ ଚୁକ୍ତିର ଲ୍ଲୁଘନ କରୁଥିବା ଅଭିଯୋଗ କରିଆସୁଛନ୍ତି

ଗତକାଲି ହୋଇଥିବା ଏହି ବୁଝାମଣା ଅନୁସାରେ ଡିଏମ୍କେ ସିପିଆଇ ଓ ଭିସିକେ ଦଳକୁ ଦୁଇଟି ଲେଖାଏଁ ଆସନ ଦେବାକୁ ସ୍ୱଷ୍ଟ କରିଥିବା ବେଳେ ଆଇଜେକେ ଦଳକୁ ଗୋଟିଏ ଆସନ ଦେବାକୁ ସ୍ଥିର କରିଛି ଚେନ୍ନାଇଠାରେ ଦଳର ମୁଖ୍ୟାଳୟ ଆନ୍ନା ଆରିବଲୟମ୍ଠାରେ ଦଳର ସଭାପତି ଏମ୍କେ ଷ୍ଟାଲିନ୍ ଏହି ବୁଝାମଣା କରିଛନ୍ତି ତେବେ ସିପିଏମ୍ ସହ ବୁଝାମଣା ଗତକାଲି ଚଡ଼ାନ୍ତ ହୋଇପାରି ନାହିଁ ସିପିଏମ୍ ରାଜ୍ୟ ସଂପାଦକ ବାଲକ୍ରିଷନ୍ ସାମ୍ଘାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଡିଏମ୍କେ ପକ୍ଷରୁ ତାଙ୍କ ଦଳକୁ ଯେଉଁ ସଂଖ୍ୟକ ଆସନ ଦିଆଯାଉଛି ସେ ନେଇ ସେ ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକରେ ଆଜି ଆଲୋଚନା କରିବା ପରେ ଏ ସଂପର୍କରେ ନିଷ୍ପଭି ନେବେ କଣ୍ଣାଟକ ଇସ୍ରୋ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କ ପାଇଁ ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି ମହାକାଶ ବିଜ୍ଞାନର ଗତିବିଧି କ୍ଷେତ୍ର ପ୍ରତି ପିଲାମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ପାଇଁ ଇସ୍ରୋର ବୈଜ୍ଞାନିକମାନେ ମହାକାଶ ପ୍ରଯୁକ୍ତି ବିଦ୍ୟା ଓ ମହାକାଶ ବିଜ୍ଞାନ ଏବଂ ମହାକାଶ ପ୍ରୟୋଗ ସଂପର୍କରେ ପ୍ରଶିକ୍ଷଣ ଦେବେ ଏହା ଅଧୀନରେ ଗ୍ରୀଷ୍ମ ଅବକାଶ ସମୟରେ ଦୁଇ ସପ୍ତାହ ବ୍ୟାପୀ 'କ୍ୟାଚ୍ ଦେମ୍ ୟଙ୍ଗ' ଆବାସିକ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯିବ

କ୍ରିକେଟ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆକ୍ଟି ନାଗପୁରଠାରେ ଖେଳାଯିବ